ଏହାଛଡା ଆକାଶବାଣୀ ଡିଡି ନ୍ୟୁକ୍ ପିଏମ୍ଓ ଓ ତଥ୍ୟ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ ଗୁଡ଼ିକରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ ହେବ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣର ପ୍ରଚାର କରିବ

ଜିଓଏମ ରିଭ୍ୟ କେନ୍ଦ୍ର ମନ୍ତ୍ରୀମାନଙ୍କ ଗୋଷ୍ଠୀର ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଓ ତତ୍ଜନିତ ପରିସ୍ଥିତିର ସମୀକ୍ଷା କରାଯାଇଛି ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ଏହି ବବିଠକରେ ଦେଶରେ କୋଭିଡ୍ ନାଇଷ୍ଟିନ କନିତ ପରିସ୍ଥିତିର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା ହୋଇଛି କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ସମସ୍ତ ଜିଲ୍ଲା କର୍ତ୍ତ୍ୱପକ୍ଷମାନେ ସେମାନଙ୍କର କର୍ତ୍ରିକାଳୀନ ଯୋଜନାକୁ ମଜବୁତ କରିବା ପାଇଁ ସେମାନଙ୍କୁ କୁହାଯାଇଥିବା ବିଷୟରେ ମନ୍ତ୍ରୀମାନଙ୍କର ଗୋଷୀକୁ ସ୍ଟଚନା ଦିଆଯାଇଛି ପ୍ରତ୍ୟେକ ରାଜ୍ୟରେ କେତୋଟି ଲେଖାଏଁ କୋଭିଡ୍ ନାଇଷ୍ଟିନ୍ ହସ୍କିଟାଲ୍ ସ୍ଥାପନ କରାଯାଇଛି ଓ ପୂଥକୀକରଣ ଶଯ୍ୟା ପ୍ରସ୍ତୁତ ରଖାଯାଇଛି ସେ ବିଷୟରେ ମନ୍ତ୍ରୀମାନଙ୍କର ଗୋଷୀକୁ ସୂଚନା ଦିଆଯାଇଛି

ପୂର୍ବରୁ ଚିହ୍ନଟ କରାଯାଇଥିବା ଦେଶୀୟ ଶିଳ୍ପଗୁଡ଼ିକ ପିପିଇ ଉତ୍ପାଦନ ଓ ମାସ୍କ୍ ନିର୍ମାଣ ଆରମ୍ଭ କରିଥିବା ବିଷୟ ତଥା ଏହିସବୁ ସାମଗ୍ରୀର ମହକୁଦ ସଂପର୍କରେ ମଧ୍ୟ ବିବରଣୀ ପ୍ରଦାନ କରାଯାଇଛି

ମନ୍ତ୍ରୀମାନଙ୍କର ଗୋଷୀ ନମୁନା ପରୀକ୍ଷା ପାଇଁ ଗ୍ରହଣ କରାଯାଇଥିବା ରଣକୌଶଳ ଓ ମହକୁଦ ଥିବା ପରୀକ୍ଷା କିଟ୍ଗୁଡ଼ିକର ସମୀକ୍ଷା କରିଛନ୍ତି ଏଥିସହିତ କୋଭିଡ୍ ନାଇଷ୍ଟିନ୍ ହଟ୍ସଟ୍ଗୁଡ଼ିକ ପାଇଁ ଗ୍ରହଣ କରାଯାଉଥିବା ରଣକୌଶଳ ଓ କୁଷ୍ଟର ପରିଚାଳନା ଆଦି ବିଷୟରେ ସେମାନେ ସମୀକ୍ଷା କରିଛନ୍ତି ବିଭିନ୍ନ କ୍ଷମତାପନ୍ନ କମିଟିକୁ ଦିଆଯାଇଥିବା କାର୍ଯ୍ୟ ଉପରେ ମନ୍ତ୍ରୀମାନଙ୍କ ଗୋଷ୍ଠୀରେ ଆଲୋଚନା କରାଯାଇଛି

ସେହି ଏନ୍କିଓଗୁଡ଼ିକୁ ରାଜ୍ୟ ସରକାର ରାଜ୍ୟ ଦୁର୍ବିପାକ ସହାୟତା ପାର୍ଷିରୁ ଅର୍ଥ ସହାୟତା ଦେଉଛନ୍ତି ଭାରତୀୟ ଖାଦ୍ୟ ନିଗମ ମଧ୍ୟ ରିହାତି ମୂଲ୍ୟରେ ଯୋଗାଇଥିବା ଖାଦ୍ୟଶସ୍ୟକୁ ସେହି ଏନ୍ଜିଓଗୁଡ଼ିକୁ ଦିଆଯାଉଛି ସ୍ୱାସ୍ଥ୍ୟ କର୍ମୀ ଡାକ୍ତର ଏନ୍ସିସି ଓ ଅନ୍ୟମାନଙ୍କ ଉପରେ ଜାତୀୟ ସ୍ତରୀୟ ତଥ୍ୟକୁ ସମସ୍ତ ରାଜ୍ୟ ଜିଲ୍ଲା ଓ ଅନ୍ୟ ଅଫିରସମାନଙ୍କୁ ଦିଆଯାଇଥିବା ବିଷୟରେ ମନ୍ତ୍ରୀମାନଙ୍କ ଗୋଷ୍ଠୀକୁ ଜଣାଇ ଦିଆଯାଇଛି

ଭାରତର ଆରୋଗ୍ୟହାର ବିଶ୍ୱର ଅଧିକାଂଶ ଦେଶ ତୁଳନାରେ ଯଥେଷ୍ଟ ଭଲ ରହିଛି

ବୈଠକରେ ଅଧ୍ୟକ୍ଷତା କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କରୋନା ଭୂତାଣୁର ମୁକାବିଲା ସହ ସମ୍ପୂକ୍ତ ସବୁ ପକ୍ଷଗୁଡ଼ିକର ଭୟସୀ ପ୍ରଶଂସା କରିଛନ୍ତି

ଏହି ଅଧ୍ୟାଦେଶରେ ଏହିଭଳି କାର୍ଯ୍ୟଗୁଡ଼ିକ ପାଇଁ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ

ଏଥିନିମନ୍ତେ ଡାଲି ଉତ୍ପାଦନ ଓ ପରିବହନ କାର୍ଯ୍ୟ କ୍ଜୋରସୋରରେ ଆଗେଇ ଚାଲିଛି ଗୋଦାମଗୁଡ଼ିକରୁ ଡାଳି ସଂଗ୍ରହ କରାଯାଇ ସେଗୁଡ଼ିକୁ ମିଲ୍ଗୁଡ଼ିକରେ ପରିଷ୍କାର ଓ ଠିକ୍ ରୂପେ ପ୍ରସ୍ତୁତ କରାଯାଇ ବଣ୍ଟନ ପାଇଁ ରାଜ୍ୟଗୁଡ଼ିକୁ ପଠାଯାଉଛି

ଅଧିକାଂଶ ହିତାଧିକାରୀଙ୍କୁ ସେମାନଙ୍କର ପ୍ରଥମ ମାସର କୋଟା ଚଳିତମାସ ଶେଷ ସ୍ତଦ୍ଧା କିମ୍ବା ଆସନ୍ତାମାସ ପ୍ରଥମ ସପ୍ତାହରେ ପ୍ରଦାନ କରାଯିବ

କ୍ୟାବିନେଟ୍ ସଚିବ ବ୍ୟକ୍ତିଗତ ଭାବେ ପ୍ରତିଦିନ ଡାଲି ବର୍ଷ୍ଟନ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି

କୋଭିଡ୍ ନାଇଣ୍ଟିନ୍ କେସେସ୍ କରୋନା ଭୂତାଣୁରେ ସଂକ୍ରମିତ ବ୍ୟକ୍ତିମାନଙ୍କର ଆରୋଗ୍ୟ ହାରରେ ପ୍ରତିଦିନ ଉନ୍ନତି ଘଟୁଥିବାର ପରିସଂଖ୍ୟାନରୁ ଜଣାପଡ଼ିଛି

ତେବେ ଏକମାସ ପୂର୍ବେ ସମଗ୍ର ଦେଶରେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ କରାଯାଇଥିଲା

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଅରୁଣାଚଳ ପ୍ରଦେଶ ଗୋଆ ଓ ମଣିପୁରର ସମସ୍ତ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି

ଜଳଶକ୍ତି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅରୁଣ ବାରୋକାଙ୍କ ନେତୃତ୍ୱରେ ଯାଇଥିବା ଏହି ଦଳ ତେଲଙ୍ଗାନା ମ୍ରଖ୍ୟସଚିବ ସୌମେଶ କ୍ରମାରଙ୍କ ସହ ଗାଚିବାଉଲିସ୍ଥିତ ତେଲଙ୍ଗାନା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ ଆଣ୍ଡ୍ ରିସର୍ଚ୍ଚ ପରିଦର୍ଶନ କରିଥିଲେ ସେଠାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଏବଂ ଲକ୍ଡାଉନ୍ ସ୍ଥିତିର ସମୀକ୍ଷା କରିଛନ୍ତି ଆମ ସମ୍ଭାଦଦାତାଙ୍କ ସ୍ୱତ୍ରରୁ ମିଳିଥିବା ଖବର ଅନ୍ଦ୍ରଯାୟୀ ଏହି ଦଳ ହାଇଦ୍ରାବାଦଠାରେ ଆଜି ଏବଂ ଆସନ୍ତାକାଲି ରହି ବିଭିନ୍ନ ପରିସ୍ଥିତିର ସମୀକ୍ଷା କରିବେ ଅନ୍ୟ ଏକ ଦଳ ତାମିଲନାଡ଼ରେ ପହଞ୍ଚ ପରିସ୍ଥିତିର ସମୀକ୍ଷା କରିଛନ୍ତି

ପରେ ଏହି ଦଳ ଚେନ୍ନାଇ ମହାନଗର ନିଗମ ଅଧିକାରୀମାନଙ୍କ ସହ ଆଲୋଚନା କରି କଣ୍ଟେନମେଣ୍ଟ ଅଞ୍ଚଳ ନମୁନା ପରୀକ୍ଷା ଏବଂ ଚିକିତ୍ସା ସ୍ତବିଧା ନେଇ ସମୀକ୍ଷା କରିଛନ୍ତି ସେହିଭଳି କୋଭିଡ ନାଇଷ୍ଟନ୍ ପରିସ୍ଥିତିର ସମୀକ୍ଷା କରିବା ଲାଗି କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟର ଦୁଇଟି ଦଳ ଗୁଜରାଟର ଅହମ୍ମଦାବାଦ ଏବଂ ସ୍ରରତ ଗସ୍ତ କରିଛନ୍ତି ସେଠାକାର ଜିଲ୍ଲାପାଳ ଏବଂ ପ୍ରଲିସ୍ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଅହମ୍ମଦାବାଦର ଗାନ୍ଧୀନଗରଠାରେ ଏହି ଦଳ ରାଜ୍ୟ ମୁଖ୍ୟସଚିବଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ସାଂପ୍ରତିକ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି

ଗତକାଲି କାଠମାଣ୍ଡୁଠାରେ ଅନୁଷ୍ଠିତ କୋଭିଡ୍ ନାଇଣ୍ଟିନ୍ ସଂକ୍ରାନ୍ତ ଉଚ୍ଚସ୍ତରୀୟ ସମନ୍ନୟ କମିଟି ବୈଠକରେ ଏହି ନିଷ୍ପଭି ନିଆଯାଇଛି